ସ୍ୱଷମା ପାକ୍ ସନ୍ତାସବାଦ ଓ କଥାବାର୍ତ୍ତା ଏକସଙ୍ଗେ ହୋଇପାରିବ ନାହିଁ ବୋଲି ଭାରତ ସ୍ୱଷ୍ଟ ଭାବେ କହିଛି କିନ୍ତୁ ସନ୍ତାସବାଦ ମ୍ରକ୍ତ ଏକ ବାତାବରଣ ସୃଷ୍ଟି ହେଲେ ପାକିସ୍ତାନ ସହ କଥାବାର୍ତ୍ତା କରାଯିବା ସମ୍ଭବ ବୋଲି ଭାରତ କହିଛି ନ୍ନଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ପାକିସ୍ତାନ ଯଦି ଭାରତ ସହ କଥାବାର୍ତ୍ତା କରିବାକୁ ଚାହେଁ ତେବେ ଏହା ସନ୍ତାସବାଦୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ଓ ସନ୍ତାସବାଦକୁ ଭାରତ ବିରୁଦ୍ଧରେ ବ୍ୟବହାର କରିବାରୁ ନିବୃତ୍ତ ରହିବା ଉଚିତ୍ ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଜଣେ କ୍ରଟନୀତିଜ୍ଞ ବୋଲି କିଛି ଲୋକ କହୁଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ଇମ୍ରାନ୍ ଖାନ୍ ଯଦି ଏତେ ଉଦାର ତେବେ ସେ ଜୈସେ ମହମ୍ମଦ୍ ମୁଖ୍ୟ ମସୁଦ୍ ଅଜହର୍କୁ ଭାରତକୁ ହସ୍ତାନ୍ତର କରିବା ଉଚିତ୍ ସେ କହିଛନ୍ତି ପାକିସ୍ତାନ ସନ୍ତାସବାଦ ପ୍ରସଙ୍ଗରେ ବିଶ୍ୱ ସମ୍ପ୍ରଦାୟକୁ ବିଭ୍ରାନ୍ତ କରୁଛି ଓ ସନ୍ତାସବାଦକୁ ଘଣ୍ଟଘୋଡ଼ାଇବା ସହ ଉସାହିତ କରୁଛି କଂଗ୍ରେସ ମସ୍କଦ୍ ଅଜହର୍ କଂଗ୍ରେସ କହିଛି ମସୁଦ୍ ଅଜହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବାରେ ଚୀନ୍ ଦ୍ୱାରା ପ୍ରତିବନ୍ଧକ ସ୍ଚଷ୍ଟି ସନ୍ତାସବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସଂଗ୍ରାମ ପାଇଁ ଏକ ବଡ଼ ଧକ୍କା ପାର୍ଟି ମୁଖପାତ୍ର ରଣଦୀପ ସିଂହ ସୂରଯେଓ୍ୱାଲା କହିଛନ୍ତି ଚୀନ୍ ପାକିସ୍ତାନର ଏକ ଘନିଷ୍ଠ ମେଙ୍କ ରାଷ୍ଟ୍ର ବୋଲି ପୁନର୍ବାର ପ୍ରମାଣିତ ହୋଇଛି ସେ ମଧ୍ୟ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି ଚୀନ୍ ବିନା କାରଣରେ ମସୁଦ୍ ଅଜହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବା ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିଛି ୟୁଏସ୍ ମସ୍କଦ୍ ଅକ୍୍କହର୍ ଆମେରିକା ଦୂତାବାସ କହିଛି କ୍ରିସେ ମହମ୍ମଦ୍ ମୁଖ୍ୟ ମସୁଦ୍ ଅଜହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବାରେ ବିଫଳତା ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ହାସଲ ଲକ୍ଷ୍ୟରେ ବାଧା ସୃଷ୍ଟି କରିବ ଚୀନ୍ର ପରୋକ୍ଷରେ ସମାଲୋଚନା କରାଯାଇଥିବା ଏହି ବିବୃତ୍ତି କାତିସଂଘ ନିରାପତ୍ତା ପରିଷଦର କଟକଣା କମିଟି ଦ୍ୱାରା ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବା ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି ହେବାର ଦିନକ ପରେ ପ୍ରକାଶ ପାଇଛି ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସର ମୁଖପାତ୍ର କହିଛନ୍ତି ଜୈସେ ମହମ୍ମଦ୍ କାତିସଂଘ ଦ୍ୱାରା ଘୋଷିତ ଏକ ସନ୍ତାସବାଦୀ ସଂଗଠନ ଓ ମସୁଦ୍ ଅଜହର୍ ସବୁ ଦୃଷ୍ଟିରୁ ଆନ୍ତର୍ଜାତିକ ସନ୍ତାସବାଦୀ ଶ୍ରେଣୀରେ ଆସୁଛି ସେ କହିଛନ୍ତି ଏହି ସନ୍ତାସବାଦୀ ତାଲିକା ଯେପରି ସଂଶୋଧିତ ହେବ ଓ ସଠିକ୍ ରହିବ ସେଥିପାଇଁ ଆମେରିକା ଜାତିସଂଘ ସହ ମିଶି କାର୍ଯ୍ୟ କରିବ ଅଜହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବା ଉପରେ ଗତକାଲି ଚୀନ୍ ବୈଷୟିକ ପ୍ରତିବନ୍ଧକ ଲାଗୁ କରିଥିଲା ଚୀନ୍ କହିଥିଲା ଏହାଦ୍ୱାରା ଏ ବିଷୟର ପୁଙ୍ଗାନୁପୁଙ୍ଖ ସମୀକ୍ଷା ପାଇଁ ସମୟ ମିଳିପାରିବ ଓ ଏହି କାର୍ଯ୍ୟ ସହଜ ହେବ

ଇସି ମିଟ୍ ନିର୍ବାଚନ କମିଶନ୍ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଅଂଶସ୍ୱରୂପ ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡକାଇଥିଲା ନିର୍ବାଚନ ସମୟରେ ସେମାନଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ଏହି ବୈଠକ ଡକାଯାଇଥିଲା ନିର୍ବାଚନ ତାରିଖ ବିଷୟରେ ଘୋଷଣା ହେବାଠାରୁ ଏହା ହେଉଛି ଏ ଧରଣର ପ୍ରଥମ ବୈଠକ ପର୍ଯ୍ୟବେକ୍ଷକମାନଙ୍କୁ ଭାରତୀୟ ରାଜସ୍ୱ ସେବା ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୁଲିସ୍ ସେବା ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ସେବା କ୍ଷେତ୍ରରୁ ନିଆଯାଇଛି ନିର୍ବାଚନ ପ୍ରକ୍ରିୟା ସମାପ୍ତି ହେବା ପର୍ଯ୍ୟନ୍ତ ସେମାନେ ନିର୍ବାଚନ କମିଶନ୍ ପାଇଁ କାର୍ଯ୍ୟ କରିବେ କର୍ତ୍ତାରପ୍ନର ମିଟ୍ କର୍ତ୍ତାରପୁର କରିଡ଼ର ବ୍ୟବହାର କରି ଗୁରୁଦ୍ୱାରା କର୍ତ୍ତାରପୁର ସାହିବ୍କୁ ତୀର୍ଥ ଯାତ୍ରୀମାନଙ୍କ ଗସ୍ତ ପାଇଁ ପଦ୍ଧତି ଓ ଚିଠା ରାଜିନାମା ଉପରେ ଆଲୋଚନା ସକାଶେ ପ୍ରଥମ ବୈଠକ ଆଜି ଅଟ୍ଟାରିଠାରେ ସୋହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଅନ୍ରଷ୍ଠିତ ହୋଇଛି ବୈଦେଶିକ ମନ୍ତ୍ରଣାଳୟ ଏକ ଇସ୍ତାହାରରେ କହିଛି ଉଭୟ ପକ୍ଷ ରାଜିନାମାର ବିଭିନ୍ନ ଦିଗ ଓ ନିୟମ ଉପରେ ପୁଙ୍ଗାନୁପୁଙ୍ଗ ତଥା ଗଠନ ମୂଳକ କଥାବାର୍ତ୍ତା କରିଛନ୍ତି ଏବଂ କର୍ତ୍ତାରପୁର ସାହିବ୍ କରିଡ଼ରକୁ କାର୍ଯ୍ୟକ୍ଷମ କରାଇବା ଲାଗି ଦ୍ରତ ପଦକ୍ଷେପ ନେବାକୁ ଏକମତ ହୋଇଛନ୍ତି ମନ୍ତ୍ରଣାଳୟ କହିଛି ପ୍ରସ୍ତାବିତ କରିଡ଼ରର ନିର୍ମାଣ ଓ ଅନ୍ୟାନ୍ୟ ବିଷୟ ଉପରେ ଉଭୟ ପକ୍ଷର ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି

ଏସ୍ସି ରାଫେଲ୍ ସୁପ୍ରିମ୍କୋର୍ଟ କହିଛନ୍ତି ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ କୋର୍ଟ୍ ପ୍ରଥମେ କେନ୍ଦ୍ର ସରକାର ଉଡ୍ଚାପନ କରିଥିବା ପ୍ରାଥମିକ ଅଭିଯୋଗଗୁଡ଼ିକ ଉପରେ ନିଷ୍ପଭି ନେବେ ଓ ଏହା ପରେ ତଥ୍ୟ ଉପରେ ବିଚାର କରିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ର ସରକାର ଉହ୍ଚାପନ କରିଥିବା ପ୍ରାଥମିକ ଅଭିଯୋଗଗୁଡ଼ିକ ଉପରେ ଶୁଣାଣି ଶେଷ କରିଛନ୍ତି ବେଆଇନ୍ ଭାବେ ସଂଗ୍ରହ କରାଯାଇଥିବା ବିଶେଷ ଦସ୍ତାବିଜ୍ଗୁଡ଼ିକ ଉପରେ ଆବେଦନକାରୀମାନେ ନିର୍ଭର କରି ସମୀକ୍ଷା ପିଟିସନ୍ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସରକାର କହିଥିଲେ ଏ ବିଷୟରେ କେବେ ନିର୍ଦ୍ଦେଶ କାରି ହେବ ତାହା ପରେ ଜଣାପଡ଼ିବ ପ୍ରଘଟ ହୋଇଥିବା ଦସ୍ତାବିଜ୍ କୋର୍ଟରେ ଗ୍ରହଣ ଯୋଗ୍ୟ ହେବା ନେଇ ସରକାର କରିଥିବା ପ୍ରାଥମିକ ଅଭିଯୋଗ ପ୍ରତି ଆଲୋକପାତ କରିବାକୁ ଖଣ୍ଡପୀଠ ଆବେଦନକାରୀମାନଙ୍କୁ କହିଛନ୍ତି ଆଟର୍ଷି ଜେନେରାଲ୍ କେକେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ରାଫେଲ୍ ଯୁଦ୍ଧ ବିମାନ କିଣା ସମ୍ୟନ୍ଧୀୟ ଦସ୍ତାବିଜ୍ଗୁଡ଼ିକ ବିଶେଷ ଦସ୍ତାବିଜ୍ ବୋଲି ଅଭିହିତ କରି ସେଗୁଡ଼ିକୁ ସମ୍ପ୍ଧକ୍ତ ବିଭାଗଗୁଡ଼ିକର ଅନୁମତି ବିନା କେହି କୋର୍ଟରେ ଦାଖଲ କରିପାରିବେ ନାହିଁ ବୋଲି କହିଥିଲେ ଏହି ମାମଲାରେ ଆବେଦନକାରୀ ଥିବା ଓକିଲ ପ୍ରଶାନ୍ତ ଭୂଷଣ ଏହାର ବିରୋଧ କରିଥିଲେ ଓ ରାଫେଲ୍ ବୁଝାମଣା ସମ୍ୟନ୍ଧୀୟ ଦସ୍ତାବିଜ୍ଗୁଡ଼ିକ ସର୍ବସାଧାରଣରେ ପ୍ରକାଶିତ ହୋଇସାରିଛି ବୋଲି କହିଥିଲେ ଜେଟଲୀ ଇକୋନୋମି ବିଜେପିର ବରିଷ୍ଣ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଗତ ପାଞ୍ଚ ବର୍ଷ ହେଲା କ୍ରମାଗତ ଭାବେ ବିଶ୍ୱରେ ଭାରତ ଦ୍ରତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରି ପ୍ରଥମ ଥର ପାଇଁ ଇତିହାସ ରଚନା କରିଛି ସେ କହିଛନ୍ତି ପ୍ରତ୍ୟକ୍ଷ କମ୍ବା ପରୋକ୍ଷ ଶୁଳ୍କରେ କୌଣସି ବୃଦ୍ଧି ନ କରାଯାଇ ଏହି ସଫଳତା ହାସଲ ହୋଇପାରିଛି ଫେସ୍ବୁକ୍ ପୋଷ୍ଟରେ ଶ୍ରୀ ଜେଟଲୀ କହିଛନ୍ତି ଜିଏସ୍ଟିକୁ ନିରନ୍ତର ସରଳ କରାଯାଉଥିବାରୁ ଏବଂ ଜିଏସ୍ଟି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସୁବିଧାଜନକ କରାଯାଉଥିବାରୁ ଏହା ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମେତ କୋଟି କୋଟି ଲୋକଙ୍କୁ ଉପକାର ପହଞ୍ଚାଇ ପାରିଛି

ଇସିଆଇ କେ ଆଣ୍ଡ କେ ନିର୍ବାଚନ କମିଶନ୍ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଜାମ୍ମୁ କାଶ୍ମୀରକୁ ଦୁଇ ଦିନ ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଛନ୍ତି ରାଜ୍ୟରେ ବିଧାନସଭା ନିର୍ବାଚନ କରାଯିବା ପାଇଁ ମୂଳ ପରିସ୍ଥିତିକୁ ସେମାନେ ସମୀକ୍ଷା କରିବେ

ସେମାନେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି କିଲ୍ଲ ନିର୍ବାଚନ ଅଧିକାରୀ ନିରାପତ୍ତା ଓ ପ୍ରଶାସନିକ ଅଫିସର୍ ଏବଂ ଅନ୍ୟମାନଙ୍କ ସହ ଆକି ଆଲୋଚନା କରୁଛନ୍ତି ସେମାନେ ଆସନ୍ତାକାଲି କାମ୍ମୁରେ ମଧ୍ୟ ଏହିଭଳି ବୈଠକ କରିବା ସହ ମୁଖ୍ୟ ସଚିବ ଓ ରାଜ୍ୟ ପୁଲିସ୍ ମୁଖ୍ୟଙ୍କୁ ଭେଟିବେ ମୁଖ୍ୟ ନିର୍ବାଚନ କମିଶନ୍ରଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ର ଏକ ଦଳ ଚଳିତ ମାସ ପ୍ରାରମ୍ଭରେ ରାଜ୍ୟକ୍ତ ଗସ୍ତ କରିଥିଲେ ଗଭଟ୍ ନାଇଲ ଭାଇରସ୍ ମସା ଦ୍ୱାରା ବ୍ୟାପୁଥିବା ୱେଷ୍ଟ ନାଇଲ୍ ଭୂତାଣୁର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟଗତ ପଦକ୍ଷେପଗୁଡ଼ିକର ସରକାର ଆଜି ସମୀକ୍ଷା କରିଛନ୍ତି ଏହି ଭୂତାଣୁ ଆମେରିକାରେ ଅଧିକାଂଶ ସ୍ଥଳେ ବ୍ୟାପୁଥିବାର ଜଣାପଡ଼ିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଇସ୍ତାହାରରେ କହିଛି କେରଳର ମାଲାପୁରମ୍ କିଲ୍ଲାର ଏକ ସାତ ବର୍ଷ ବୟସର ବାଳକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ୍ କେରଳ ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ସଦାନନ୍ଦନଙ୍କ ସହ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରଣାଳୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଏକ ଡାକ୍ତରୀ ଦଳଙ୍କୁ ସେଠାକୁ ପଠାଇଛି ଏଥିରେ କୃହାଯାଇଛି ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଓ ଭୂତାଣ୍ର ସଂକ୍ରମଣକୁ ରୋକିବା ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେରଳ ସରକାରଙ୍କୁ ସବ୍ରମତେ ସହାୟତା କରିବାକୁ କର୍ମକର୍ତ୍ତାମାନଙ୍କୁ କହିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛି ଏବଂ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପରିସ୍ଥିତିର ଯାଞ୍ଚ କରାଯାଉଛି ମନ୍ତ୍ରଣାଳୟ କହିଛି ଦେଶର ଅନ୍ୟାନ୍ୟ ଭାଗରେ ଏହି ଭୂତାଣୁ ସଂକ୍ରମଣ ନେଇ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ

ରାଜସ୍ଥାନ ମରୁଭ୍ରମିରେ ଦ୍ୱିତୀୟଥର ପାଇଁ ଏହାର ପରୀକ୍ଷଣ କରାଯାଇଛି ଏକ ବିବୃଭିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କ୍ଷେପଣାସ୍ତରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି

ଏୟାର୍ଲାଇନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଫ୍ଲାଇଟ୍ ଡାଟା ରେକର୍ଡର୍ ଏଫ୍ଡିଆର୍ ଓ କକ୍ପିଟ୍ ଭଏସ୍ ରେକର୍ଡର୍ ସିଭିଆର୍କୁ ପରୀକ୍ଷା କରିବା ପାଇଁ ଇଥିଓପିଆରେ ସୁବିଧା ନଥିବାରୁ ସେହି ଭୟାନକ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ସେହି ଯନ୍ତଗୁଡ଼ିକୁ ଫ୍ରାନ୍ୱ ପଠାଯାଇଛି ଫ୍ରାନ୍ୱର ବ୍ୟୁରୋ ଅଫ୍ ଇନ୍କ୍ୱାରି ଓ ବେସାମରିକ ବିମାନ ଚଳାଚଳ ନିରାପତ୍ତା ବିଶ୍ଳେଷଣ ବିଭାଗ ବିଇଏ ଦ୍ୱାରା ସେହି ଯନ୍ତ୍ରଗୁଡ଼ିକୁ ପରୀକ୍ଷା କରାଯିବ

ଟେନିସ୍ ରୋଜର୍ ଫେଡେରର ବ୍ରିଟେନ୍ର କାଇଲ୍ ଏଡ୍ମଣଙ୍କୁ ହରାଇ ଇଣ୍ଡିଆନ୍ ୱେଲ୍ୱରେ ଅନୁଷ୍ଠିତ ଟେନିସ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ଫେଡେରର ଏଡ୍ମଣ୍ଡଙ୍କୁ ଘଣ୍ଟାଏ ଭିତରେ ପରାସ୍ତ କରିଥିଲେ